ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ଧମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଧାରଶାରତ କୃଷକ ଆଇନ ସମ୍ମର୍କରେ ସବିଶେଷ ତଥ୍ୟ ନ କାଶି ଭ୍ରମିତ ହୋଇଛନ୍ତି

ଦେଶର ସବୁ ଚାଷୀ ଏହାକ ବିରୋଧ କର୍ ନାହାନ୍ତି

ୟୁପିଏସ୍ସି ତାଞାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ହେବା ପରେ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ଧ ଏଭଳି ସୁବିଧା ଯୋଗାଇ ଦିଆଯାଇଥିଲା ତେବେ ପରୀକ୍ଷାର୍ଥୀଙ୍କ ଅନୁରୋଧକ୍ରମେ ପୁଶି ସରକାର ଏପରି ସ୍ରଯୋଗ ଦେଇଛନ୍ତି

ଏବେ ସମଗ୍ର ରାଜ୍ୟରେ ପାଗ ଶୁଖ୍ଲା ରହିବା ସହ ଉପକଳ ଏବଂ ଆଭ୍ୟ ଅଞ୍ଞଳରେ ସକାଳୁ ଘନ କୁହୁଡି ଦେଖବାକୁ ମିଳୁଛି